ଅନ୍ୟ ମେତ୍ ଗୁଡ଼ିକ ସନ୍ଧ୍ୟା ସୁଦ୍ଧା ବିସର୍କିତ ହୋଇଯିବ ବୋଲି ଆକଳନ କରାଯାଇଛି

ଆହତଙ୍କୁ ପାରଳାଖେମୁଖି ଡାକ୍ତରଖାନାରେ ଚିକିହାପାଇଁ ଭର୍ତ୍ତି କରାଯାଇଛି ଭାରସାମ୍ୟ ହରାଇ ଏକ ଇଟା ବୋଝେଇ ଟ୍ରାକଟର ରାସ୍ତାକଡ଼କୁ ଓଲଟି ପଡିବାରୁ ଏହି ଦୁର୍ଘଟଣା ଘଟିଛି ସ୍ଛାନୀୟ ଲୋକ ଘଟଣାସ୍ଥୁଳର୍ ଆହତଙ୍କୁ ଉଦ୍ଧାର କରିଥିଲେ